ସାଲୁଜାଙ୍କ ମନ୍ତବ୍ୟକୁ ସମର୍ଥନ କଶାଇ କଂଗ୍ରେସ ଅନ୍ୟ ସଭ୍ୟମାନେ ମଧ୍ଧ ନିକ ନିକ ଆସନରେ ଛିଡା ହୋଇ ହୋହାଲ୍ଲ କରିଥିଲେ

ଏସବୁ ପରିସ୍ଚିତି ପାଇଁ ଗୃହ ପରିଚାଳନା କରିବା ସମ୍ମବ ପର ହୋଇ ନ ଥଲା

ସୂଚନାଯୋଗ୍ୟ ଯେ କଷିସ ରଞ୍ଞନ ଗୋଗୋଇ ପ୍ରଧାନ ବିଚାରପତି ପଦରୁ ଗତକାଲି ଅବସର ଗ୍ରହଶ କରିଛନ୍ତି

ରାସ୍ତା ଖରାପ ଥିବାରୁ ଆମ୍ଭୁଲାନ୍ୱ ଗ୍ରାମକୁ ଆସିପାରିଲା ନାହି

ଏଭଳି ଘଟଣା ଘଟିଛି ଜିଲ୍ଲାର କାଲିମେଳା ବ୍କକ ଅନ୍ତର୍ଗତ କାନ୍ଦିଗୁଡ଼ା ଗ୍ରାମରେ ଗତକାଲି ରାତ୍ରିରେ କାନ୍ଦିଗୁଡ଼ା ଗ୍ରାମର ରାମେ ମାଢ଼ି ନାମକ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହେବାର୍ ଆମ୍ନୁଲେନ୍କକୁ ଫୋନ କରିଥିଲେ

ଶେଷରେ ଗର୍ଭବତୀଙ୍କ ପରିବାରବର୍ଗ ଆମ୍ଟରେନ୍ କର୍ମଚାରୀ ଓ ଆଶା କମି ଷ୍ଟ୍ରେଚରରେ ବୋହି ଆମ୍ବୁଲେନ୍ବ ପର୍ଯ୍ୟନ୍ତ ଆଶିଥିଲେ